ପତି ତାଙ୍କ ପତୀଙ୍କ ମାଲିକ ନୁହଁନ୍ତି

ଏଠିକାର ଯୁବକଯୁବତୀ କାମ ପାଇଁ ବାହାରକୁ ଯାଉଛନ୍ତି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

ବୈଠକ ଶ୍ରୀକଗନ୍ନାଥ ମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଷ୍ ବୈଠକ ଆର ହୋଇଛି ଏଥରେ କମିଜମା ସଂକ୍ରାନ୍ତ ବିଷୟସହ ସବ୍କମିଟି ରିପୋର୍ଟ ଉପସ୍ରାପନ ନ୍ୟାୟାଳୟଙ୍କ ଆଦେଶ କ୍ରମେ ଗୂହୀତ ପଦକ୍ଷେପ ସମ୍ମର୍କରେ ଆଲୋଚନା କରାଯାଉଛି

ଆକି ମଧ୍ଧ ଆଇନଜୀବୀଙ୍କ ପକରୁ କାର୍ଯ୍ୟବନ୍ଦ ଆଦୋଳନ ଜାରି ରହିଛି

ଫଳରେ ହାଇକୋର୍ଟ ସମେତ ବିଭିନ୍ନ ଅଦାଲତରେ ମାମଲାର ଶୁଣାଶି ହୋଇପାର୍ବନାହି ସେହିପରି ଚୌଦ୍ୱାର ଜେଲ୍ରେ ମଧ ଅଭିଯୁକ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି